ଏହି କୋଟାରୁ ବେସରକାରୀ ଡାକ୍ତରଖାନାମାନେ ମଧ୍ୟ ଟିକା ନେଇପାରିବେ ବୋଲି ଶ୍ରୀ ବର୍ଦ୍ଧନ କହିଛନ୍ତି ଅକ୍ନିଜେନ୍ ତରଳ ଅକ୍ଟିଜେନ୍କୁ କେବଳ ଡାକ୍ତରଖାନାରେ ବ୍ୟବହାର କରିବାପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି

ସ୍ୱରାଷ୍ଟ୍ର ସଚିବ ତଥା କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ଅଜୟ ଭାଲା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଏ ବିଷୟରେ ଜଣାଇଛନ୍ତି ଗଭ୍ ଷ୍ଟେଟ୍ କୋଭିଡ୍ କୋଭିଡ୍ ସଂକ୍ରମଣକୁ ଫଳପ୍ରଦ ଭାବେ ନିୟନ୍ତ୍ରଣ କରିବାପାଇଁ ସଂକ୍ରମିତ ଜିଲ୍ଲାଗ୍ରଡ଼ିକରେ ସ୍ଥାନୀୟ କଣ୍ଟେନ୍ମେଣ୍ଟ୍ ପଦକ୍ଷେପ ଓ କଡ଼ା କଟକଣା ଗ୍ରହଣ କରିବାପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି

ପରିସ୍ଥିତି ନିୟନ୍ତ୍ରଣରେ ରଖିବାପାଇଁ କଡ଼ା କୋଭିଡ୍ ପରିଚାଳନା ଓ ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି ସ୍ଥାନୀୟ ସ୍ତରରେ କଣ୍ଟେନ୍ମେଣ୍ଟ୍ କୋନ୍ ସ୍ଥାପନ କରିବା ଓ ଡାକ୍ତରୀ ପରିଚାଳନା ତଥା ଲୋକମାନଙ୍କୁ କାମରେ ଲଗାଇ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପଦକ୍ଷେପ ଉପରେ ଗୁରୁତ୍ୱ ଦେବା ସକାଶେ ପରାମର୍ଶ ଦିଆଯାଇଛି ଏହାଦ୍ୱାରା ସଂକ୍ରମଣ କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର୍ ବାହାରକ୍ ବ୍ୟାପିବ ନାହିଁ ବୋଲି କୃହାଯାଇଛି ଲୋକମାନଙ୍କ ମଧ୍ୟରେ ଅଧିକ ମିଳାମିଶାକୃ ବନ୍ଦ୍ କରିବା ସଙ୍ଗେ ସଙ୍ଗେ ସାମାଜିକ ରାଜନୈତିକ କ୍ରୀଡ଼ା ମନୋରଞ୍ଜନ ଶୈକ୍ଷିକ ଓ ଧାର୍ମିକ କାର୍ଯ୍ୟକଳାପକ୍ର ବନ୍ଦ୍ ରଖି ବହ୍ର ସଂଖ୍ୟକ ଲୋକଙ୍କ ସମାଗମକୁ ନିଷିଦ୍ଧ କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କରୋନା ମହାମାରୀ ସମୟରେ ବର୍ତ୍ତମାନ ସମସ୍ତେ ଟିକାର ଗୁରୁତ୍ୱ ଉପଲହ୍ଧ କଲେଣି ଟିକା ସଂକ୍ରାନ୍ତୀୟ କୌଣସି ଉଡାକଥାକୁ ବିଶ୍ୱାସ ନ କରିବା ପାଇଁ ସେ ଦେଶବାସୀଙ୍କ ନିବେଦନ କରିଛନ୍ତି

ବର୍ତ୍ତମାନ କମ୍ପାନୀ ଓ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ନିଜ ନିଜର କର୍ମଚାରୀମାନଙ୍କୁ ମଧ୍ୟ ଟିକା ଦିଆଯାଇ ପାରିବ ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ଅଧିକ ସଂଖ୍ୟାରେ ଲୋକମାନଙ୍କୁ ମାଗଣା ଟିକା ଦେବା ପାଇଁ ସେ ରାଜ୍ୟଗୁଡ଼ିଙ୍କୁ ଆହ୍ୱାନ ଜଣାଇଛନ୍ତି ଟିକା ନେଇ ପ୍ରତିକାରମ୍ଳକ ପଦକ୍ଷେପ ଗ୍ରହଣ କରିବା ସଙ୍ଗେ ସଙ୍ଗେ ନିରାପଦରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ସେ କହିଛନ୍ତି 'ଦବାଇ ଭି କଡାଇ ଭି' ମନ୍ତକୁ କେହି ଭୁଲିଯିବା ଉଚିତ୍ ନୁହେଁ ଆୟେମାନେ ଖୁବ୍ଶୀଘ୍ର ଏହି ସଙ୍କଟରୁ ମୁକ୍ତି ପାଇବା ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ରାଜ୍ୟ ସରକାରମାନଙ୍କର ସବୁ ଉଦ୍ୟମ ପ୍ରତି ଭାରତ ସରକାର ସବୁ ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ନିଜନିକର ଦାୟିତ୍ୱ ସୁଚାରୁରୂପେ ତୁଲାଇବା ପାଇଁ ରାଜ୍ୟ ସରକାରମାନେ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଙ୍କଟରୁ ମୁକ୍ତି ପାଇବା ପାଇଁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ସରକାର କଥାବାର୍ତ୍ତା ଜାରି ରଖିଛନ୍ତି ସେ କହିଛନ୍ତି ଔଷଧପତ୍ର ନିର୍ମାଣକାରୀ ଶିଳ୍ପ ଟିକା ଓ ଅକ୍ଟିକେନ୍ ଉତ୍ପାଦନକାରୀ ସଂସ୍ଥା ଓ ଚିକିହା କ୍ଷେତ୍ରର ବିଶେଷଜ୍ଞମାନଙ୍କର ମତାମତକୁ ଗ୍ରହଣ କରି ସରକାର ପଦକ୍ଷେପ ନେଇଛନ୍ତି

ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋଭଲ୍ ଓ ଆମେରିକା ପ୍ରତିପକ୍ଷ ଜାକେ ସୁଲିଭାନ୍ଙ୍କ ମଧ୍ୟରେ ଟେଲିଫୋନ୍ ଯୋଗେ କଥାବାର୍ଭା ପରେ ଏହି ବିଷୟ ସ୍ଥିର ହୋଇଛି ଭାରତକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ଶ୍ରୀ ସୁଲିଭାନ୍ ପ୍ରତିଶ୍ରତି ଦେଇଛନ୍ତି ଭାରତରେ କୋଭିଡ୍ ପରିସ୍ଥିତି ଅତି ସଙ୍କଟଗଜନକ ସ୍ଥିତିରେ ପହଞ୍ଚଥିବା ବିଷୟ ପ୍ରତି ଆମେରିକାର ଅନେକ ରାଜନେତା ଉଦ୍ବେଗ ପ୍ରକାଶ କରିବା ପରେ ଆମେରିକା ସହାୟତା ଯୋଗାଇବାକ୍ ରାଜି ହୋଇଛି ଆମେରିକାର ରାଜନେତାମାନେ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଉପରେ ଚାପ ପକାଇବା ପରେ ଭାରତକ୍ର ସହାୟତା ଯୋଗାଇବା ସଙ୍ଗେ ସଙ୍ଗେ ଟିକା ଓ ଆବଶ୍ୟକ କଞ୍ଚାମାଲ୍ ଯୋଗାଇ ଦେବାପାଇଁ ଆମେରିକା ପ୍ରଶାସନ ରାଜି ହୋଇଥିଲା ଇତିମଧ୍ୟରେ ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି କେଉଁ କେଉଁ ସୂତ୍ରରୁ ଭାରତକୁ କୋଭିସିଲ୍ଡ୍ ଟିକା ତିଆରି ପାଇଁ କଞ୍ଚାମାଲ୍ ଯୋଗାଇ ଦିଆଯିବ ତାହା ମଧ୍ୟ ଚିହ୍ରଟ କରାଯାଇଛି ଆମେରିକା ରାଷ୍ଟ୍ରପତି ଜୋ ବାଇଟେନ୍ ଟ୍ୱିଟ୍ କରି କହିଛନ୍ତି ଆମେରିକାରେ ଗତବର୍ଷ ଏହି ମହାମାରୀ ସମୟରେ ଭାରତ ସହାୟତା ଯୋଗାଇଥିଲା ଏବଂ ଭାରତରେ ବର୍ତ୍ତମାନ କରୋନା ସଂକ୍ରମଣ ଅତି ସଙ୍କଟଜନକ ହୋଇଥିବାରୁ ଆମେରିକା ଭାରତକୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତିବଦ୍ଧ ହୋଇଛି

ରୋଗୀମାନଙ୍କୁ ଭର୍ତ୍ତି କରିବାବେଳେ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ଆକାଶବାଣୀ ସମ୍ଭାଦ ସହ କଥାବାର୍ତ୍ତାବେଳେ ଆଇଟିବିପି ମହାନିର୍ଦ୍ଦେଶକ ଏସ୍ଏସ୍ ଦେଶୱାଲ୍ କହିଛନ୍ତି କୌଣସି ରୋଗୀଙ୍କ ସିଧାସଳଖ ଏଠାରେ ଭର୍ତ୍ତି କରାଯିବାର ସୁବିଧା ନାହିଁ କେବଳ କିଲ୍ଲା ସର୍ବେକ୍ଷଣ ଅଧିକାରୀମାନଙ୍କଦ୍ୱାରା ପଠାଯାଇଥିବା ରୋଗୀମାନଙ୍କୁ ଏଠାରେ ଚିକିତ୍ସା କରାଯିବ ସେ କହିଛନ୍ତି ପ୍ରଥମେ ରୋଗୀମାନେ ଅଭ୍ୟର୍ଥନା ପ୍ରକୋଷ୍ଠରେ ରିପୋର୍ଟ କରିବେ ଏବଂ ପ୍ରାଥମିକ କାଗଜପତ୍ର ଓ ଶାରୀରିକ ଯାଞ୍ ପରେ ସେମାନଙ୍କୁ ହସ୍କିଟାଲ୍ ଚିକିତ୍ସା ସୁବିଧା ମିଳିବ

ରଞ୍ଜନ ମିଶ୍ର ସୁନାମଧନ୍ୟ ଶାସ୍ତୀୟ ସଙ୍ଗୀତ ଗାୟକ ରଞ୍ଜନ ମିଶ୍ର ଗତକାଲି ରାତିରେ ଦିଲ୍ଲୀର ଏକ ହସ୍କିଟାଲ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦ୍ୟୁଖ ବ୍ୟକ୍ତ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ତାଙ୍କ ବିୟୋଗରେ କଳା ଓ ସଙ୍ଗୀତ ଜଗତର ଅପ୍ରରଣୀୟ କ୍ଷତି ହୋଇଛି ଲତା ମଙ୍ଗେସ୍କର ତାଙ୍କ ଶୋକବାର୍ତ୍ତାରେ ନିଜର ଦ୍ୟୁଖ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ସ୍ୱର୍ଗତ ରଞ୍ଜନ ମିଶ୍ରଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଯୁବକମାନଙ୍କ ମଧ୍ୟରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ସଂସ୍କୃତିର ବିକାଶ ପାଇଁ ସମାଜ 'ୱିକ୍ ମାକେ' ପକ୍ଷରୁ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରାଯାଇଛି

ଗତକାଲି ଚେନ୍ନାଇର ଏମ୍ଏ ଚିଦାୟରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ୍ ସନ୍ରାଇଜର୍ସ ହାଇଦ୍ରାବାଦକୁ ହରାଇ ପଏଷ୍ଟ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି